ନିଙର ଉଦ୍ବୋଧନ ଅବସରରେ ପ୍ରଧାନମନ୍ତୀ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ମୂଳୋପାଟନ କରିବା ଲାଗି ଟ୍ରମ୍ମ ଯେଭଳି ଭାବେ ଭାରତ ସହ କାକ୍ଷକୁ କାକ୍ଷ ମିଳାଇ ଛିଡ଼ା ହୋଇଛନ୍ତି ସେଥ୍ପାଇଁ ମୋଦି ତାଙ୍କୁ କୂତଙ୍କତା ଜଶାଇଥିଲେ

ପୂର୍ବରୁ ମାଟିର ତିଆରି ସାମଗ୍ରୀର ଚାହିଦା ବୃଦ୍ଧି ପାଇଥିଲା